ପାର୍ଲାମେଣ୍ଟର ଅନ୍ତ୍ରମୋଦନ ଲାଭ କରିଛି

ଏହି ବିଲ୍ ଲୋକସଭାରେ ପାସ୍ ହେବାପାଇଁ ସେଠାକୁ ପୁନର୍ବାର ପଠାଯିବ

ରାଜ୍ୟସଭାରେ ବିଲ୍ ସଂକ୍ରାନ୍ତ ବିତର୍କରେ ଅଂଶଗ୍ରହଣ କରି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ କହିଛନ୍ତି ଏହି ଆଇନ ଦେଶରେ ଡାକ୍ତରୀ ଶିକ୍ଷାରେ ବ୍ୟାପକ ସଂସ୍କାର ଆଣିବ

ଆକାଶବାଣୀକୁ ଏକ ବିଶେଷ ସାକ୍ଷାତ୍କାରରେ ନୀତି ଆୟୋଗ ସଦସ୍ୟ ଡକୁର ବିକେ ପଲ୍ କହିଛନ୍ତି ସରକାର କେବଳ ଜାତୀୟ ଚିକିତ୍ସା କମିଶନ୍କୁ ପରାମର୍ଶ ଦେଇପାରିବେ ସେ କହିଛନ୍ତି 'ଏକ୍ ଦେଶ ଏକ୍ ପରୀକ୍ଷା' ବ୍ୟବସ୍ଥା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦକ୍ଷ ପେସାଦାରମାନଙ୍କୁ ଆସିବାକୁ ରାସ୍ତା ଖୋଲିବ

ରାଜ୍ୟସଭାରେ ଏହି ବିଲ୍ଗୁଡ଼ିକ ପୂର୍ବରୁ ପାସ୍ ହୋଇସାରିଥିଲା ପିଲାମାନଙ୍କୁ ଯୌନ ଶୋଷଣରୁ ରକ୍ଷା କରିବା ସଂଶୋଧନ ବିଲ୍ରେ ଅପରାଧିମାନଙ୍କ ପାଇଁ ମୃତ୍ୟୁଦଶ୍ଡ ସମେତ କଠୋର ଦଶ୍ଚବିଧାନର ବ୍ୟବସ୍ଥା ରହିଛି

ମଧ୍ୟସ୍ଥତା ଓ ବିବାଦ ସମାଧାନ ସଂଶୋଧନ ବିଲ୍ରେ ନିର୍ଦ୍ଧାରିତ ସମୟ ମଧ୍ୟରେ ବିବାଦ ସମାଧାନ ପାଇଁ ବ୍ୟବସ୍ଥା ରଖାଯାଇଛି ଏଥିରେ ମଧ୍ୟସ୍ତଙ୍କର ଉତ୍ତରଦାୟିତା ବିଷୟ ସ୍ଥାନ ପାଇଛି ତା'ଛଡ଼ା ଭାରତୀୟ ବିବାଦ ସମାଧାନ ପରିଷଦ ଗଠନ ପାଇଁ ଏଥ୍ରେ ପ୍ରସ୍ତାବ ରହିଛି

ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓଙ୍କୁ ଏ ବିଷୟରେ ସ୍ୱଷ୍ଟ କରିଦେଇଛନ୍ତି କିଛିଦିନ ପୂର୍ବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଥିଲେ ଶ୍ରୀ ଜୟଶଙ୍କର ଓ ଶ୍ରୀ ପମ୍ପିଓଙ୍କ ମଧ୍ୟରେ ଥାଇଲ୍ୟାଣ୍ଡ୍ରେ କଥାବାର୍ତ୍ତା ହୋଇଛି

ଭାରତ ଓ ପାକିସ୍ତାନ ମଧ୍ୟରେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାପାଇଁ ଡୋନାଲଡ୍ ଟ୍ରମ୍ଫ୍ଙ୍କ ବିବାଦୀୟ ମନ୍ତବ୍ୟ ପ୍ରକାଶ ପାଇବା ପରଠାରୁ ଏହା ଦୁଇ ଦେଶର ପ୍ରମୁଖ ମନ୍ତ୍ରୀଙ୍କ ମଧ୍ୟରେ ସର୍ବପ୍ରଥମ ବୈଠକ

ଆକି ମଧ୍ୟ ଏହି ମାମଲାରେ ଶୁଣାଣି ହୋଇଛି ଯେଉଁଥିରେ ବଳାକାର ପୀଡ଼ିତାଙ୍କ ଦାଦାଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଶାଶି ହୋଇଛି ପୀଡ଼ିତାଙ୍କ ଦାଦାଙ୍କ ରାଏବରେଲୀର ଏକ ଜେଲ୍ରେ ରଖାଯାଇଛି ଓ ତାଙ୍କୁ ଦିଲ୍ଲୀର ଏକ ଜେଲ୍କୁ ସ୍ଥାନାନ୍ତରିତ କରାଯିବ ଗତ ରବିବାର ଦିନ ଘଟିଥିବା କାର୍ ଦୁର୍ଘଟଣାରେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା ରବିବାର ଦିନ ଘଟିଥିବା କାର୍ ଦୂର୍ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଛି

ଏସ୍ସି ଉନାଓ ହିଅରିଂ ସୁପ୍ରିମ୍କୋର୍ଟ କହିଛନ୍ତି ଉନାଓ ବଳାକ୍କାର ପୀଡ଼ିତାଙ୍କର ଚିକିତ୍ସା ଲକ୍ଷ୍ନୌ ପରିବର୍ତ୍ତେ ନୂଆଦିଲ୍ଲୀର ଏମ୍ସ୍ରେ କରିବାକୁ ତାଙ୍କର ପରିବାରର ସମ୍ପର୍ଣ୍ଣ ସ୍ୱାଧୀନତା ରହିଛି ସୁପ୍ରିମ୍କୋର୍ଟ କହିଛନ୍ତି ତାଙ୍କର ଚିକିହା ଏମ୍ସ୍ରେ କରିବାପାଇଁ ତାଙ୍କ ପରିବାର ଯେତେବେଳେ ଚାହିଁବେ ସେତେବେଳେ ସୁପ୍ରିମ୍କୋର୍ଟ ସେକ୍ରେଟେରୀ ଜେନେରାଲ୍ଙ୍କୁ ସେମାନେ ଏହା ଜଣାଇପାରିବେ ପୀଡ଼ିତାଙ୍କର ଦାତାଙ୍କୁ ରାଏବରେଲୀ କେଲ୍ରୁ ତିହାଡ୍ ଜେଲ୍କୁ ସ୍ଥାନାନ୍ତରିତ କରିବାପାଇଁ ନିର୍ଦ୍ଦେଶ ଦେଇ କୋର୍ଟ ସୋମବାର ପର୍ଯ୍ୟନ୍ତ ମାମଲାକୁ ସ୍ଥଗିତ ରଖିଛନ୍ତି ପୀଡ଼ିତାଙ୍କର ପରିଚୟ ପ୍ରତ୍ୟକ୍ଷରେ କିମ୍ବା ପରୋକ୍ଷରେ ପ୍ରକାଶ ନ କରିବାପାଇଁ ସୁପ୍ରିମ୍କୋର୍ଟ ଗଣମାଧ୍ୟମକୁ ନିର୍ଦ୍ଦେଶ ଦେଇଛନ୍ତି

ଏକ ତିନିଜଣିଆ ମଧ୍ୟସ୍ଥତା କମିଟି ଅଯୋଧ୍ୟା ଜମି ବିବାଦ ମାମଲା ସଂକ୍ରାନ୍ତରେ ତାଙ୍କର ରିପୋର୍ଟ ଏକ ମୁଦ୍ରିତ ଲଫାପାରେ ଗତକାଲି ସୁପ୍ରିମ୍କୋର୍ଟଙ୍କୁ ଦାଖଲ କରିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଶ୍ଚପୀଠ ଏହା ଉପରେ ଶୁଣାଶି କରିବେ

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଜଷ୍ଟିସ୍ ଏସ୍ଏ ବୋବ୍ଡେ ଡିୱାଇ ଚନ୍ଦ୍ରଚୂଡ଼ ଅଶୋକ ଭୂଷଣ ଓ ଏସ୍ ଅବଦୁଲ୍ ନଜିର୍ଙ୍କ ଖଣ୍ଡପୀଠ ମାମଲାରେ ଶୁଣାଣି କରାଯିବ କି ନାହିଁ ସେ ସଂକ୍ରାନ୍ତରେ ଆଜି ଜଣାଇବେ ମଧ୍ୟସ୍ଥତା ପ୍ୟାନେଲ୍ରେ ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ଏଫ୍ଏମ୍ଆଇ କାଲିଫୁଲା ଧର୍ମଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଓ ବରିଷ୍ଣ ଓକିଲ ଶ୍ରୀରାମ ପଞ୍ଚୁ ଅଛନ୍ତି ଅଯୋଧ୍ୟା ଜମି ବିବାଦର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ଖୋଜି ବାହାର କରିବାକୁ ମଧ୍ୟସ୍ଥତା ପ୍ୟାନେଲ୍କୁ କୁହାଯାଇଥିଲା ଜେକେ ଏନ୍କାଉଣ୍ଟର ଜନ୍ମୁ କାଶ୍ଳୀରର ସୋପିୟାଁ ଜିଲ୍ଲାର ଏକ ଗ୍ରାମରେ ସନ୍ତାସବାଦୀମାନଙ୍କ ସହ ଗତ ରାତିରେ ଘଟିଥିବା ସଂଘର୍ଷରେ ସେନାବାହିନୀର ଜଣେ ଆହତ ଯବାନ ଆଜି ଭୋର୍ରୁ ପ୍ରାଣ ହରାଇଛନ୍ତି ଏହି ସଂଘର୍ଷ ପରେ ସମଗ୍ର ଅଞ୍ଚଳକ୍ ଘେରାଉ କରି ଖୋଜାଖୋଜି ଆରମ୍ଭ କରାଯାଇଥିଲା ସେହି ଗ୍ରାମଠାରେ କାର୍ଯ୍ୟାନୁଷ୍ଠାନ ଜାରି ଥିବାର ନିରାପତ୍ତା ବାହିନୀ ସ୍ନତ୍ରରେ କୁହାଯାଇଛି ଦୁଇ ଜଣ ସନ୍ତାସବାଦୀ ସେହି ଅଞ୍ଚଳରେ ଲୁଚି ରହିଥିବାର ବିଶ୍ୱାସ କରାଯାଉଛି

ଚୀନ୍ ବାଣିଜ୍ୟ ବୁଝାମଣାରେ ଉପନୀତ ହେବା ପାଇଁ ଇଚ୍ଛା ପ୍ରକାଶ କରୁ ନାହିଁ ଓ ଆମେରିକାରୁ ଅଧିକ କୃଷିଜାତ ପଦାର୍ଥ କ୍ରୟ କରିବାକୁ ଦେଇଥିବା ପ୍ରତିଶ୍ରତିର ପାଳନ କରୁ ନାହିଁ ବୋଲି ଶ୍ରୀ ଟ୍ରମ୍ପ୍ ଦୋଷାରୋପ କରିଛନ୍ତି

ଚୀନ୍ ସହିତ ସର୍ବଶେଷ ବାଣିଜ୍ୟ କଥାବାର୍ତ୍ତା କରିସାରି ଆମେରିକା ବାଣିଜ୍ୟ ପ୍ରତିନିଧି ରବର୍ଟ ଲାଇଜର୍ ଓ ଅର୍ଥମନ୍ତ୍ରୀ ଷ୍ଟିଭେନ୍ ମୁଁଚିନ୍ ପେରିବା ପରେ ଏହି ଘୋଷଣା କରାଯାଇଛି ପ୍ରେଜ୍ ଗିନି ରାଷ୍ଟପତି ରାମନାଥ କୋବିନ୍ଦ ଗିନି ରାଜଧାନୀ କୋନାକ୍ରିରେ ପହଞ୍ଚୁଛନ୍ତି ତିନୋଟି ପଣ୍ଢିମ ଆଫ୍ରିକୀୟ ଦେଶ ବେନିନ୍ ଗାୟିଆ ଓ ଗିନିକୁ ତାଙ୍କ ଗସ୍ତର ଶେଷ ପର୍ଯ୍ୟାୟରେ ସେ ଯାଇ କୋନାକ୍ରିରେ ପହଞ୍ଚୁଛନ୍ତି ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଛି ଗିନି ରାଷ୍ଟ୍ରପତି ଆଲ୍ଫା କୋଣ୍ଡେ ଏବଂ ସେଠାରେ ଥିବା ଭାରତୀୟ ଦୃତାବାସର କର୍ମକର୍ତ୍ତାମାନେ ରାଷ୍ଟ୍ରପତିଙ୍କୁ କୋନାକ୍ରି ଆନ୍ତର୍ଜାତିକ ବିମାନ ବନ୍ଦରରୁ ପାଛୋଟି ନେଇଥିଲେ ଗିନି ପଣ୍ଟିମ ଆଫ୍ରିକାର ଦକ୍ଷିଣ ପଣ୍ଟିମ ଭାଗରେ ଆଟ୍ଲାଣ୍ଟିକ୍ ମହାସାଗର କକଳରେ ଅବସ୍ଥିତ ଆମ ସମ୍ଭାଦଦାତା ଜଣାଇଛନ୍ତି ଜଣେ ଭାରତୀୟ ରାଷ୍ଟ୍ରପତିଙ୍କର ଏହା ସେଠାକୁ ପ୍ରଥମ ଗସ୍ତ ଶ୍ରୀ କୋବିନ୍ଦ ଆକି ସେଠାରେ ଗିନି ରାଷ୍ଟ୍ରପତି ଆଲ୍ଫା କୋଣ୍ଡେଙ୍କ ସହ ପ୍ରତିନିଧିମଣ୍ଡଳ ସ୍ତରୀୟ କଥାବାର୍ତ୍ତା କରିବେ ଏହି ସମୟରେ ବହୁ ରାଜିନାମା ଓ ବୁଝାମଣା ସ୍କାରକପତ୍ର ସ୍ୱାକ୍ଷରିତ ହେବ

ତାଙ୍କର ଗସ୍ତ ଶେଷ କରିବା ପୂର୍ବରୁ ଶ୍ରୀ କୋବିନ୍ଦ ଭାରତୀୟ ସମ୍ପର୍ମଦାୟର ଲୋକମାନଙ୍କଦ୍ୱାରା ଆୟୋଜିତ ଏକ ାର୍ଯ୍ୟକ୍ରମରେ ଯୋଗ ଦେବେ

ନେଦର୍ଲ୍ୟାଣ୍ଡସ୍ରେ ଏଥିପାଇଁ ଏକ ଆଇନ ପ୍ରଣୟନ କରାଯାଇଛି ଯାହା ଅନୁସାରେ ସର୍ବସାଧାରଣ ସ୍ଥାନ ପରିବହନ ଓ ଅନ୍ୟାନ୍ୟ ସ୍ଥାନରେ ବୁର୍ଖା ପରିଧାନ ଉପରେ ନିଷେଧାଜ୍ଞା ଲାଗୁ କରାଯାଇଛି

ପ୍ରାୟ ଏକ ଦଶନ୍ଧିର ରାଜନୈତିକ ବିତର୍କ ପରେ ଗତ ବର୍ଷ ଜୁନ୍ ମାସରେ ଏହି ବିବାଦୀୟ ଆଇନ ସେଠାରେ ପ୍ରଣୟନ କରାଯାଇଛି ବୂର୍ଖା ପରିଧାନ ସମେତ ସମ୍ପର୍ଶ୍ଣ ମୁଖକୁ ଘୋଡ଼ାଇ ରଖୁଥିବା ହେଲ୍ମେଟ୍ କିୟା ଅନ୍ୟ କୌଣସି ମୁଖା ପରିଧାନକୁ ମଧ୍ୟ ଏହି ଆଇନରେ ନିଷେଧ ଘୋଷଣା କରାଯାଇଛି ନେଦର୍ଲ୍ୟାଣ୍ଡସ୍ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଗତକାଲି ଏକ ବିବୃତ୍ତିରେ କହିଛି ବର୍ତ୍ତମାନଠାରୁ ଏହି ଆଇନ ଅନୁସାରେ ସର୍ବସାଧାରଣ ସ୍ଥାନ ଶିକ୍ଷାନୁଷ୍ଠାନ ହସ୍କିଟାଲ୍ ଓ ସର୍ବସାଧାରଣ ପରିବହନ ସ୍ଥାନଗୁଡ଼ିକରେ ବୁର୍ଖା ପରିଧାନକୁ ନିଷେଧ କରାଗଲା ବ୍ୟାଡ୍ମିଣ୍ଟନ୍ ଥାଇଲ୍ୟାଣ୍ଡ ଓପନ୍ ବ୍ୟାଡ୍ମିଖନ୍ର ପୁରୁଷ ସିଙ୍ଗଲ୍ସ୍ କ୍ୱାର୍ଟର ଫାଇନାଲ୍ରେ ବି ସାଇପ୍ରଣୀତ କାପାନ୍ର କାନ୍ତା ସୁନୋୟାମାଙ୍କୁ ଭେଟିବେ

ସିଙ୍ଗଲ୍ସ୍ ପ୍ରତିଯୋଗିତାରେ ସେ ଏକମାତ୍ର ଭାରତୀୟ ଭାବେ ତିଷ୍ଠି ରହିଛନ୍ତି କିଦାୟୀ ଶ୍ରୀକାନ୍ତ ପାରୁପଲୀ କାଶ୍ୟପ ଏଚ୍ଏସ୍ ପ୍ରଣୟ ଓ ନାଇନା ନେହୱାଲ୍ ଗତକାଲି ସେମାନଙ୍କର ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍ରେ ହାରି ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି